ରାଜ୍ୟସଭାରେ ପରିସ୍ଥିତିରେ କୌଣସି ପରିବର୍ତ୍ତନ ନ ଘଟିବାରୁ

ବିଜେପି ବିଧାୟକମାନଙ୍କୁ ଗୁଡ଼ଗାଓଁ ଠାରେ ଏବଂ କଂଗ୍ରେସ ବିଧାୟକମାନଙ୍କୁ ଜୟପୁରଠାରେ ରଖାଯାଇଛି

ଏମ୍ପି ପଲିଟିକାଲ୍ କ୍ରାଇସିସ୍ ମଧ୍ୟପ୍ରଦେଶରେ ଦେଖାଦେଇଥିବା ରାଜନୈତିକ ସଂକଟ ପରିପ୍ରେକ୍ଷୀରେ ଉଭୟ ଶାସକ କଂଗ୍ରେସ ଓ ବିରୋଧୀ ବିଜେପି ଦଳ ପକ୍ଷରୁ ବିଧାୟକମାନଙ୍କୁ ସ୍ୱତନ୍ତ୍ର ସ୍ଥାନରେ ଏକାଠି ରଖିବାକୁ ନିଷ୍ପଭି ନିଆଯାଇଛି ସେଠାରେ ଦେଖାଦେଇଥିବା ରାଜନୈତିକ ପରିସ୍ଥିତି ଦୃଷ୍ଟିରୁ ବିଧାୟକମାନଙ୍କୁ କିଶିବା ପ୍ରୟାସକୁ ରୋକିବା ସକାଶେ ଉଭୟ ଦଳ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ବିଜେପି ବିଧାୟକମାନଙ୍କୁ ହରିଆଣାର ଗୁରୁଗାଓଁ ଏବଂ କଂଗ୍ରେସ ବିଧାୟକମାନଙ୍କୁ ରାଜସ୍ଥାନର ଜୟପୁରକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି ଯେ ଆଜି ସକାଳେ ଦଳୀୟ ବିଧାୟକମାନେ ଭୋପାଲରୁ ଜୟପୁର ଅଭିମୁଖେ ଯାତ୍ରା କରିଥିଲେ

ପ୍ରୋଟେକ୍ଟ ଆପ୍ ଆମ୍ ଆଦମୀ ପାର୍ଟିର ସାଂସଦମାନେ ୟେସ୍ବ୍ୟାଙ୍କ ଦୁର୍ନୀତି ପ୍ରସଙ୍ଗରେ ଆକି ସଂସଦ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଛନ୍ତି ସେମାନେ ବଡ଼ବଡ଼ କର୍ପୋରେଟ୍କୁ ବ୍ୟାଙ୍କ ପକ୍ଷରୁ ପ୍ରଚୁର ପରିମାଣର ଋଣ ପ୍ରଦାନ କରାଯାଇଥିବା ଅଭିଯୋଗ କରିଛନ୍ତି ବ୍ୟାଙ୍କ ଲୁଟ୍ କରିଥିବା ଅପରାଧିମାନଙ୍କ ବିରୁଦ୍ଧରେ ଦୂଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ କେନ୍ଦ୍ର ସରକାରଙ୍କଠାରେ ଦାବି କରିଛନ୍ତି

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି କେରଳ ଦିଲ୍ଲୀ ହରିଆଶା ତେଲଙ୍ଗାନା କର୍ଷ୍ଣାଟକ ରାଜସ୍ଥାନ ମହାରାଷ୍ଟ୍ର ତାମିଲନାଡୁ ଓ ଉତ୍ତରପ୍ରଦେଶ ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହିତ କଥାବାର୍ତ୍ତା କରିଛନ୍ତି କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ଲାଗି ସମସ୍ତ ସାହାଯ୍ୟ ପ୍ରଦାନ କରିବା ପାଇଁ ଶ୍ରୀ ହର୍ଷବର୍ଦ୍ଧନ କେନ୍ଦ୍ର ପକ୍ଷରୁ ରାଜ୍ୟଗୁଡ଼ିକୁ ଆଶ୍ୱାସନା ଦେଇଛନ୍ତି ଡକ୍ଟର ହର୍ଷବର୍ଦ୍ଦନ କରୋନା ସଂକ୍ରମଣ ସ୍ଥିତିର ତଦାରଖ କରିବା ସହିତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି

କେରଳରେ କରୋନା ଭୂତାଣୁ ସଂକ୍ରମଣକୁ ରୋକବା ପାଇଁ ହାଇ ଆଲର୍ଟ ଜାରି କରାଯାଇଛି ସେଠାରେ ସମସ୍ତ ସାଧାରଣସଭା ଉପରେ କଟକଣା ଲଗାଯାଇଥିବା ବେଳେ ସପ୍ତମଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ନ ଆସିବାକୁ କୁହାଯାଇଛି ସ୍ୱାସ୍ଥ୍ୟ ଓ ଚିକିତ୍ସା ସମ୍ଭନ୍ଧିତ ଶିକ୍ଷାନୁଷ୍ଠାନ ବ୍ୟତୀତ ସମସ୍ତ ବୈଷୟିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ କରିଦିଆଯାଇଛି

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୌଣସି ବ୍ୟକ୍ତିଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇନଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି

କେନ୍ଦ୍ର ସ୍ପାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରୀ ପରାମର୍ଶ ସ୍ଠଚୀରେ କୁହାଯାଇଛି ଯେ ଭାରତକୁ ଆସୁଥିବା ସମସ୍ତ ଆନ୍ତର୍ଜାତିକ ଯାତ୍ରୀମାନେ ସେମାନଙ୍କର ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇନେବା ସହିତ ଏ ସଫପର୍କରେ ଜାରି କରାଯାଇଥିବା ନିୟମଗୁଡ଼ିକୁ ପାଳନ କରିବା ଉଚିତ

ବୋମା ନିଷ୍କ୍ରିୟକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଥିଲା ଏହି ଘଟଣାରେ କୌଣସି ଧନଜୀବନ ହାନୀ ହୋଇନଥିବା କଣାପଡ଼ିଛି ଗତକାଲି ସନ୍ଧ୍ୟାରେ ମଧ୍ୟ ସନ୍ତାସବାଦୀମାନେ ପୁଲଓ୍ୱାମା ଜିଲ୍ଲାର କାକାପୋରା ଥାନା ଉପରକୁ ଗ୍ରେନେଡ ମାଡ଼ କରିଥିଲେ ଜେକେ ଇନ୍ଭେଷ୍ଟମେଣ୍ଟ ଜାମ୍ମ କାଶ୍ୱୀରର ଉପରାଜ୍ୟପାଳଙ୍କ ଉପଦେଷ୍ଟା କେୱାଲ୍ କୁମାର ଶର୍ମା ସମସ୍ତ ପୁଞ୍ଜିନିବେଶକାରୀଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ ସେଠାରେ ପୁଞ୍ଜିନିବେଶ ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯାଉଛି

ୟୁଏନ୍ ୟୁଏସ୍ ତାଲିବାନ ଡିଲ୍ ଜାତିସଂଘ ନିରାପତ୍ତା ପରିଷଦ ସର୍ବସମ୍ମତିକ୍ରମେ ଯୁକ୍ତରାଷ୍ଟ୍ର ଆମେରିକା ସହିତ ଆଫଗାନି ତାଲିବାନ ମଧ୍ୟରେ ନିକଟରେ ହୋଇଥିବା ରାଜିନାମା ସମ୍ପନ୍ଧୀୟ ପ୍ରସ୍ତାବକୁ ଅନୁମୋଦନ କରିଛି

ନିରାପତ୍ତା ପରିଷଦ ଆଫଗାନିସ୍ଥାନ ସରକାରଙ୍କୁ ସେଠାରେ ଶାନ୍ତି ପ୍ରକ୍ରିୟାକୁ ତ୍ୱରାନ୍ଧିତ କରିବାକୁ ପରାମର୍ଶ ଦେଇଛି ପରିଷଦ ନିଜ ପରାମର୍ଶରେ ଆଫଗାନିସ୍ଥାନ ସରକାରଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ସହିତ ଆଲୋଚନା ଜାରି ରଖିବାକୁ କହିଛି ଏହି ପ୍ରକ୍ରିୟାରେ ସେଠାରେ ମହିଳାଙ୍କ ସମେତ ନାଗରିକ ସମାଜର ନେତା ବିଭିନ୍ନ ରାଜନୈତିକ ଦଳର ସଦସ୍ୟଙ୍କୁ ନେଇ ଏକ ଟିମ୍ ଗଠନ କରିବାକୁ ଆଫଗାନିସ୍ଥାନ ସରକାରଙ୍କୁ ପରାମର୍ଶ ଦିଆଯାଇଛି ଆଫଗାନିସ୍ଥାନରେ ବହୁଦିନ ଧରି ଚାଲିଥିବା ସଂଘର୍ଷର ଅବସାନ ପାଇଁ ଜାତିସଂଘ ଆଗ୍ରହ ପ୍ରକାଶ କରିଛି ପିଓକେ ହ୍ୟୁମାନ୍ ରାଇଟ୍ସ ପାକ୍ ଅଧିକୃତ କାଶ୍ମୀରର ରାଜନୈତିକ କର୍ମୀମାନେ କାତିସଂଘ ମାନବାଧିକାର ପରିଷଦଠାରେ ସେମାନଙ୍କର ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବା ଓ ପାକିସ୍ତାନର ଅତ୍ୟାଚାରରୁ ମୁକ୍ତ ହେବା ପାଇଁ ନିବେଦନ କରିଛନ୍ତି

ସେହି ଅଞ୍ଚଳରେ ସନ୍ତ୍ରାସବାଦୀଙ୍କ କାର୍ଯ୍ୟକଳାପ ବଳବଉର ଥିବା ସେ କହିଛନ୍ତି ନିଷିଦ୍ଧ ସନ୍ତାସବାଦୀ ସଂଗଠନର ନେତାମାନେ ସେଠାରେ ସ୍ୱାଧୀନଭାବେ ଚଳପ୍ରଚଳ କରୁଥିବା ଘଟଣାରୁ ପାକିସ୍ତାନ ସେମାନଙ୍କୁ ସମର୍ଥନ ଦେଉଥିବା ସ୍ୱଷ୍ଟ ହୋଇଛି ବୋଲି ସେ କହିଚ୍ଛନ୍ତି

କ୍ରିଷାନ ଆଜି ହେବାକୁ ଥିବା ଫାଇନାଲ୍ରେ ଜୋର୍ଡାନର ହୁସେନଙ୍କ ସହ ମୁକାବିଲା କରିବାକୁ ଥିବାବେଳେ ସିମରନ୍ଜିତ କୌର ଦକ୍ଷିଣକୋରିଆର ଓ ୟେଁ ଜିଙ୍କୁ ଭେଟିବେ

ତେବେ ସେମାନଙ୍କ ମଧ୍ୟରୁ କ୍ରିଷାନ ଓ କୌର ଆଜି ଫାଇନାଲ୍ ଖେଳୁଥିବାରୁ ଦେଶ ପାଇଁ ଅନ୍ତତଃପକ୍ଷେ ରୌପ୍ୟପଦକ ଆଣିବା ସ୍ତନିଶ୍ଚିତ ହୋଇଛି